ମୁଖ୍ୟ ଉତ୍ସବ ରାଜଧାନୀ ଦିଲ୍ଲୀସ୍ଥିତ ରାଜପଥଠାରେ ଅନୁଷ୍ଠିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ୟାରେଡ୍ ଓ ଫ୍ଲାଏପାଷ୍ଟରେ ଅଭିବାଦନ ଗ୍ରହଣ କରିଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ୍ ରାମଫୋସା ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନେତୃତ୍ୱ ନେଇ ଇଣ୍ଡିଆ ଗେଟ୍ସ୍ଥିତ ଅମର ଯବାନ କ୍ୟୋତିଠାରେ ଶହୀଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିବା ସହ ସାଧାରଣତନ୍ତ ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଥିଲା

ଜନ୍ମ କାଶୁୀରର ଲାନ୍ସ ନାଏକ ନଜିର ଅହମ୍ମଦ ୱାନିଙ୍କ ମରଣୋତ୍ତର ଭାବେ ଅଶୋକ ଚକ୍ର ପ୍ରରସ୍କାରରେ ସମ୍ମାନିତ କରାଯାଇଛି ତାଙ୍କର ମା' ଓ ପତ୍ରୀ ରାଷ୍ଟ୍ରପତିଙ୍କଠାର୍ତ ପୁରସ୍କାର ଗ୍ରହଣ କରିଛନ୍ତି ପ୍ୟାରେଡ୍ ବିଜୟଚୌକ୍ରୁ ଆରମ୍ଭ ହୋଇ ଲାଲ୍କିଲ୍ଲା ଅଭିମୁଖେ ଯାତ୍ରା କରିଛି ଦିଲ୍ଲୀ ଅଞ୍ଚଳ ମୁଖ୍ୟ କାର୍ଯ୍ୟାଳୟ ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ନାଣ୍ଟ୍ କର୍ଣ୍ଣେଲ୍ ଅସିତ ମିସ୍ତି ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ ତାଙ୍କ ପରକୁ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ପ୍ରାପ୍ତ ଯବାନମାନେ ଥିଲେ ସେମାନଙ୍କ ମଧ୍ୟରେ ପରମବୀର ଚକ୍ର ଓ ଅଶୋକଚକ୍ର ବିଜେତାମାନେ ଥିଲେ ଭାରତୀୟ ଉପକୂଳ ରକ୍ଷୀ ବାହିନୀ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ ରେଳବାଇ ସୁରକ୍ଷା ବାହିନୀ ଦିଲ୍ଲୀ ପୁଲିସ୍ ସୀମା ସୁରକ୍ଷା ବାହିନୀର କ୍ୟାମେଲ୍ କଷ୍ଟିଜେଣ୍ଟ୍ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବାଳକ ଓ ବାଳିକା କଣ୍ଟିଜେଣ୍ଟ୍ ଓ କାତୀୟ ସେବା ଯୋଜନା ମାର୍ଚ୍ଚିଂ କଣ୍ଟିଜେଣ୍ଟ୍ ପ୍ୟାରେଡ୍ରେ ଅଂଶଗ୍ରହଣ କରିଛନ୍ତି ଚଳିତ ବର୍ଷର ସାଧାରଣତନ୍ତ ଦିବସ ପ୍ୟାରେଡ୍ରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଆର୍ମିରେ ଲଢ଼ିଥିବା ବରିଷ ଅବସରପ୍ରାପ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ

ପ୍ରଜ୍ଞାପନ ମେଡ଼ଗୁଡ଼ିକ ମହାତ୍ମାଗାନ୍ଧିଙ୍କ ଉପରେ ପର୍ଯ୍ୟବସିତ ହୋଇଥିଲା

ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଗଣତାନ୍ତିତ ମୂଲ୍ୟବୋଧକୁ ପାଳନ କରିବାପାଇଁ ଏହା ଆମପାଇଁ ଏକ ଅମ୍ବଲ୍ୟ ମୁହର୍ତ୍ତ ସେ କହିଛନ୍ତି ସାଧାରଣତନ୍ତ୍ର ଦିବସ ସ୍ୱାଧୀନତା ଭ୍ରାତୃଭାବ ସମାନତା ତଥା ଭାରତୀୟତାକୁ ମନେ ରଖିବାପାଇଁ ଆମକୁ ପ୍ରେରଣା ଯୋଗାଇବ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଏକ ସମୃଦ୍ଧ ସୁଦୃତ୍ ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ଭାରତର ଗଠନପାଇଁ ଆହ୍ୱାନ ଦେଇଛନ୍ତି ବିଶ୍ୱଶାନ୍ତି ଦିଗରେ କାର୍ଯ୍ୟ କରିବା ଓ ବସୁଧେବ କୁଟ୍ୟୁକମ୍ର ଆଦର୍ଶକୁ ଅନୁସରଣ କରିବାକୁ ସେ ଦେଶବାସୀଙ୍କ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆର୍ଡି ଷ୍ଟେଟ୍ସ୍ ବିଭିନ୍ନ ରାଜ୍ୟରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହେଉଥିବାର ଖବରମାନ ଆମର ହସ୍ତଗତ ହେଉଛି

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ସେ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେଇଛନ୍ତି ଅରୁଣାଚଳ ପ୍ରଦେଶ ଆସାମ ମହାରାଷ୍ଟ୍ର ବିହାର ମଧ୍ୟପ୍ରଦେଶ ହରିୟାଣା ଓ ଛତିଶଗଡ଼ ଆଦି ରାଜ୍ୟରେ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହେଉଥିବାର ଖବରମାନ ଆମର ହସ୍ତଗତ ହେଉଛି ଆର୍ଡି ଆବ୍ରଡ୍ ବିଶ୍ୱର ବିଭିନ୍ନ ଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସଗୁଡ଼ିକରେ ଆଜି ସାଧାରଣତନ୍ତ ଦିବସ ଉତ୍ସବ ପାଳିତ ହେଉଥିବାର ଖବର ଆମର ହସ୍ତଗତ ହେବାରେ ଲାଗିଛି ଏହି ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ଶ୍ରୀଲଙ୍କାରେ ମୁଖ୍ୟ ଉତ୍ସବ କଲମ୍ବୋସ୍ଥିତ ଇଣ୍ଡିଆ ହାଉସ୍ରେ ଅନୁଷ୍ଠିତ ହୋଇଛି ସେଠାରେ ଭାରତୀୟ ହାଇ କମିଶନର୍ ତରଣ୍ଜିତ୍ ସିଂ ସାନ୍ଧୁ ଜାତୀୟ ପତାକା ଉତ୍ତୋଳନ କରିବା ପରେ କାତୀୟ ସଙ୍ଗୀତ ଗାନ କରାଯାଇଥିଲା ଶ୍ରୀଲଙ୍କାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ଲୋକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଉସାହ ସହକାରେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ସେହିପରି ନେପାଳରେ ମୁଖ୍ୟ ଉହବ କାଠମାଷ୍ଣଡ଼ୁରେ ଅବସ୍ଥିତ ଭାରତୀୟ ସୂତାବାସରେ ଆୟୋଜିତ ହୋଇଛି ସେଠାରେ ଭାରତର ରାଷ୍ଟ୍ରଦୂତ ମଞ୍ଜିଭ୍ ସିଂ ପୁରୀ ଜାତୀୟ ପାତାକା ଉତ୍ତୋଳନ କରିଥିଲେ ଭାରତରତ୍ନ ଆୱାର୍ଡ଼ ସମାଜସେବୀ ନାନାଜୀ ଦେଶମୁଖ୍ ସୁପ୍ରସିଦ୍ଧ ଗାୟକ ଭୂପେନ ହଜାରିକା ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦେଶର ସର୍ବଶ୍ରେଷ୍ଠ ନାଗରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯିବ ରାଷ୍ଟ୍ରପତି ଭବନ ପକ୍ଷରୁ କାରି ପ୍ରେସ୍ ବିବୃଭି ଅନୁଯାୟୀ ନାନାଜୀ ଦେଶମୁଖ ଏବଂ ଭୂପେନ ହଜାରିକାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗ୍ରାମୀଣ ବିକାଶ କ୍ଷେତ୍ରରେ ନାନାଜୀ ଦେଶମୁଖଙ୍କ ଅବଦାନ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ସଶକ୍ତିକରଣ ଦିଗରେ ଏକ ନୂତନ ଉଦାହରଣ ସୃଷ୍ଟି କରିପାରିଥିଲା ଅନେକଗୁଡ଼ିଏ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ନାନାକ୍ରୀ ଦେଶମୁଖ ବିନମ୍ରତା ଦୟା ଏବଂ ଦରିଦ୍ରଙ୍କ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ଏବଂ ବାସ୍ତବରେ ସେ ଜଣେ ଭାରତ ରତ୍ନ ପ୍ରଧାନମନ୍ତ୍ରୀ କହିଛନ୍ତି ଭୂପେନ ହଜାରିକାଙ୍କ ଗୀତ ଏବଂ ସଂଗୀତ ପିଢ଼ିପିଢ଼ି ଧରି ଲୋକମାନେ ଭଲପାଇ ଆସିଛନ୍ତି ଏବଂ ସେହିସବୁ ସଂଗୀତରୁ ନ୍ୟାୟ ସଂହତି ଓ ଭ୍ରାତୃତ୍ୱର ଭାବନା ବିଚ୍ଛୁରିତ ହେଉଛି ସେ ଭାରତର ସାଂଗିତିକ ପରମ୍ପରାକୁ ବିଶ୍ୱସ୍ତରେ ଲୋକପ୍ରିୟ କରାଇ ପାରିଛନ୍ତି ଶ୍ରୀ ମୋଦି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମ୍ରଖାର୍ଜୀ ଆମ ସମୟର ଜଣେ ବିଶିଷ୍ଟ ରାଜନୀତିଜ୍ଞ ଏବଂ ବହୁ ଦଶନ୍ଧି ଧରି ସେ ନିସ୍ୱାର୍ଥପର ମନୋଭାବ ସହିତ ଅବିଶ୍ରାନ୍ତ ଦେଶସେବା କରି ରାଷ୍ଟ୍ରର ବିକାଶ ଧାରାରେ ଏକ ଛାପ ଛାଡ଼ିଯାଇଛନ୍ତି ଶ୍ରୀ ମୁଖାର୍ଜୀ ଜଣେ ବିଜ୍ଞ ଏବଂ ବିଚାରଶକ୍ତିସଂପନ୍ନ ବ୍ୟକ୍ତିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ବିନିମୟବେଳେ କଜ୍ମୁ କାଶ୍ମୀରର ତିନିଜଣ ପୁଲିସ୍ କର୍ମଚାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ତେବେ ସେହି ଅଞ୍ଚଳରେ ଅପରେସନ୍ ଶେଷ ହୋଇଛି ଏକ ସନ୍ଦିଗ୍ଧ ସ୍ଥାନରେ ଆତଙ୍କବାଦୀ ଥିବାର ଖବର ପାଇ ସୁରକ୍ଷା ବଳ ପକ୍ଷରୁ ଯାଞ୍ଚ କରାଯାଇଥିଲା ଏହି ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଖବର ଅନୁସାରେ ଜୈସ୍ ଇ ମହୁଦର ଆତଙ୍କବାଦୀ ଆଜି ଏକ ବଡ଼ଧରଣର ଆକ୍ରମଣ କରିବାର ଯୋଜନା କରିଥିଲେ ଭାରତ ପର୍ବ ଭାରତ ପର୍ବର ଚତ୍ରୁର୍ଥ ସଂସ୍କରଣ ଏକ ଭାରତ ଶ୍ରେଷ ଭାରତ ଆକିଠାରୁ ଦିଲ୍ଲୀ ଲାଲ୍କିଲ୍ଲାଠାରେ ଆରମ୍ଭ ହୋଇଛି

ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ସାଧାରଣତନ୍ତ୍ର ଦିବସର ଏକ ଅଂଶସ୍ୱରୂପ ଏହି ଉହବରେ ବିଭିନ୍ନ କାର୍ଯ୍ୟକ୍ରମ ପାଞ୍ଚଦିନ ଧରି ଏଠାରେ ପାଳନ କରାଯିବ ଏବଂ ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମଧ୍ୟରେ ଦେଶାତ୍ମବୋଧ ଜାଗ୍ରତ କରିବା ସହ ଦେଶର ବିବିଧ ଉନ୍ନତ ସଂସ୍କୃତିକୁ ପ୍ରଦର୍ଶିତ କରିବା

ପ୍ରେକ୍ ଆର୍ ଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ପ୍ରତ୍ୟେକ ଗୋଷୀ ସମ୍ପ୍ରଦାୟ ଧର୍ମ ବର୍ଗ ଓ ବ୍ୟକ୍ତିବିଶେଷଙ୍କ ଦେଶ କାରଣ ବହୁବାଦ ହେଉଛି ଏହାର ସବୁଠୁ ବଡ ଶକ୍ତି ଓ ବିଶ୍ୱ ପାଇଁ ସର୍ବ ବୃହତ ଦୃଷ୍ଟାନ୍ତ ସେ କହିଛନ୍ତି ଭାରତୀୟ ଢାଞ୍ଚା ବିବିଧତା ଗଣତନ୍ତ୍ର ଓ ବିକାଶ ଭଳି ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ବିଦ୍ୟମାନ ଓ ଭାରତ ସେଗୁଡିକ ମଧ୍ୟର୍ତ କୌଣସି ଗୋଟିଏକୃ ରଖି ଅନ୍ୟଟିକୁ ଛାଡିପାରିବ ନାହିଁ ରାଷ୍ଟ୍ରପତି କହିଛନ୍ତି ଦେଶ ଏକିତ୍ରିତ ହୋଇଛି ଓ ସମ୍ମିଳିତ ହୋଇଛି ଓ ବର୍ଭମାନ ଏହା ନେଟ୍ୱର୍କର ବିକାଶ କର୍ତ୍ଥି ସେ କହିଛନ୍ତି ଦେଶରେ ଯୋଗାଯୋଗ ସୁବିଧା ସ୍ରୋକମାନଙ୍କୁ ଏକ୍ୟବଦ୍ଧ ରଖିବାରେ ସାହାଯ୍ୟ କରୁଛି ତାଙ୍କର ଅଭିଭାଷଣ ସମାପ୍ତ କରି ରାଷ୍ଟ୍ରପତି କହିଛନ୍ତି ଭାରତୀୟ ସାଧାରଣତନ୍ତର ଲକ୍ଷ୍ୟ ହେଉଛି ଗଣତାନ୍ତିକ ଉପାୟ ମାଧ୍ୟମରେ ଗଣତାନ୍ତିକ ଲକ୍ଷ୍ୟ ହାସଲ ବହୁବାଦୀ ଉପାୟ ମାଧ୍ୟମରେ ବହୁବାଦୀ ଲକ୍ଷ୍ୟ ହାସଲ ଜ୍ଞାନ ମାଧ୍ୟମରେ ଜ୍ଞାନ ଆହରଣ ସାମ୍ରହିକ ଲକ୍ଷ୍ୟ ହାସଲ ଓ ସାୟିଧାନିକ ଉପାୟ ମାଧ୍ୟମରେ ସାୟିଧାନିକ ଲକ୍ଷ୍ୟ ହାସଲ ପିଏମ୍ ଗିଫ୍ଟ୍ ଅକ୍ସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ଗସ୍ତ ଅବସରରେ ମିଳିଥିବା ବିଶେଷ ଉପହାରଗୁଡ଼ିକୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନିଲାମ କରାଯିବ ଆକାଶବାଣୀ ସମାଚାରକୁ ଏକ ସ୍ୱତନ୍ତ୍ର ସାକ୍ଷାତ୍କାର ଦେଇ ସଂସ୍କୃତି ମନ୍ତ୍ରୀ ଡକ୍ଟର ମହେଶ ଶର୍ମା କହିଛନ୍ତି ଏହି ନିଲାମ କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ ଟେନିସ୍ ଅଷ୍ଟ୍ରେଲିଆ ଓପନ୍ ଟେନିସ୍ରେ ଚେକ୍ ସାଧାରଣତନ୍ତ୍ର ପେଟ୍ରା କ୍ୱିଟୋବା ମହିଳା ସିଙ୍ଗଲ୍ସ୍ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ପାଇଁ ଆକି ଜାପାନ୍ର ନାଓମି ଓସାକାଙ୍କୁ ଭେଟିବେ ମହିଳା ଡବଲ୍ସ୍ରେ ସାମାନ୍ତ ଷ୍ଟୋସ୍କର୍ ଓ ଝାଙ୍ଗ୍ ସୁଆଇଙ୍କ ଯୋଡ଼ି ସେମାନଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଡବଲ୍ସ୍ ଟାଇଟଲ୍ ବିକୟୀ ହୋଇଛନ୍ତି